ଓଡ଼ିଶା ଇତିହାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର ଦେଶର ପୂର୍ବାଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଆଜି ନୂଆଦିଲ୍ଲୀରେ ଡକ୍ଟର ହରେକୃଷ୍ଣ ମହତାବଙ୍କଦ୍ୱାରା ଲିଖିତ 'ଓଡ଼ିଶା ଇତିହାସ' ପୁସ୍ତକର ହିନ୍ଦୀ ଅନୁବାଦକୁ ଲୋକାର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ଉତ୍ତର ପୂର୍ବ ରାଜ୍ୟ ଓ ପୂର୍ବାଞ୍ଚଳର ସ୍ୱତନ୍ତ୍ର ପ୍ରକଳ୍ପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହିସର୍ ଅଞ୍ଚଳରେ ମୌଳିକଢାଞ୍ଚାର ବିକାଶ ଏବଂ ଶିଳ୍ପ ପ୍ରତିଷ୍ଠା ଦିଗରେ ସରକାର ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ଦେଶର ଉପକୃଳ ଅଞ୍ଚଳରେ ଥିବା ମହ୍ୟଜୀବୀମାନଙ୍କର ବିକାଶ ପାଇଁ କେନ୍ଦ୍ର ସରକାର ନୀଳ ବିପ୍ଳବ ଉପରେ ଗୁରୁତ୍ୱ ଦେଉଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଇତିହାସ ଅଧ୍ୟୟନ ଉପରେ ଗୁରୁତ୍ୱ ଦେଇଛନ୍ତି ସେ କହିଛନ୍ତି ଇତିହାସ ଅତୀତର ଶିକ୍ଷା ନ ହୋଇ ଭବିଷ୍ୟତର ଦର୍ପଣ ହେବା ଉଚିତ ଦେଶ ସ୍ୱାଧୀନତାର ଅମୃତ ମହୋହବ ପାଳନ କରିବା ସମୟରେ ଏହି କଥା ଉପରେ ଦୃଷ୍ଟି ନିବିଦ୍ଧ କର୍ ଛି ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶାର ଇତିହାସ ସମଗ୍ର ଭାରତର ଐତିହାସିକ ଦୂଢ଼ତାକୁ ପ୍ରତିଫଳିତ କରୁଛି ସେ କହିଛନ୍ତି ଓଡ଼ିଶାର ବ୍ୟାପକ ତଥା ବିବିଧତାପୂର୍ଣ୍ଣ ଇତିହାସ ଲୋକଙ୍କ ନିକଟରେ ପହଞ୍ଚିବା ଉଚିତ ରାଜ୍ୟର ଯୁବପିଢ଼ିଙ୍କ ଉନ୍ନତି ପାଇଁ ଆଇଆଇଟି ଭୁବନେଶ୍ୱର ଆଇଆଇଟି ସମ୍ଭଲପୁର ଆଇଜର୍ ବ୍ରହ୍ମପୁର ଓ ଭାରତୀୟ ଦକ୍ଷତା ପ୍ରତିଷ୍ଠାନ ଭଳି ସଂସ୍ଥାମାନଙ୍କର ମୂଳଦୁଆ ସ୍ଥାପନ କରାଯାଇଛି ଓଡ଼ିଶା ଇତିହାସ ପୁସ୍ତକର ରଚୟିତା ତଥା ପ୍ରର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ପର୍କରେ ସ୍ଟଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ସେ କେବଳ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଣୀ ଯୋଦ୍ଧା ନ ଥିଲେ ବରଂ ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଅତୁଳନୀୟ ଅବଦାନ ଥିଲା ଏହି ପୁସ୍ତକ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଓ ଇଂରାଜୀ ଭାଷାରେ ଉପଲବ୍ଧ ଥିଲା ଶଙ୍କରଲାଲ୍ ପୁରୋହିତ ଏହି ପୁସ୍ତକର ହିନ୍ଦୀ ଅନୁବାଦ କରିଛନ୍ତି ଆଜି ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଭର୍ଭୂହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ ଇଲେକ୍ସନ୍ ପଣ୍ଟିମବଙ୍ଗରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟୀତା ବଜାୟ ରଖିବା ପାଇଁ ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ସହ ଭିଭିପାଟ୍ ମେସିନ୍ ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିଷ୍କଉି ନେଇଛନ୍ତି କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ସର୍ବାଧିକ ଏକହଜାର ଭୋଟରଙ୍କୁ ଭୋଟ୍ଦାନ ସକାଶେ ଅନୁମତି ଦିଆଯିବ ବୋଲି ସ୍ଥିର କରାଯାଇଛି

କୋଭିଡ ପଜିଟିଭ୍ କିମ୍ବା କୋଭିଡ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଡାକ ଯୋଗେ ଭୋଟ୍ ଦାନ ପାଇଁ ଅନୁମତି ଦିଆଯାଇଛି

ଉତ୍ତର ବଙ୍ଗର କୁଚ୍ବିହାର ଓ ଅଲୀପୁର ଦୁଆର କିଲ୍ଲାଗୁଡ଼ିକରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ କରାଇବା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି

ଜି କିଷନ୍ ରେଡ୍ ୀ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କି କିଷନରେଡ୍ଜୀ କହିଛନ୍ତି କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ଫଳପ୍ରଦ ହୋଇଥିବାରୁ ବିନା ଦ୍ୱିଧାରେ ଯେକୌଣସି ଟିକା ତୁରନ୍ତ ନିଆଯିବା ଉଚିତ ହାଇଦ୍ରାବାଦର ଗାନ୍ଧୀ ହସ୍ୱିଟାଲ ଭିତରେ ଥିବା ଟିକାକରଣ କେନ୍ଦ୍ର ପରିଦର୍ଶନ କରି ସେ ଟିକାଦାନ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ଶ୍ରୀ ରେଡ୍ରୀ କହିଛନ୍ତି ଜନସାଧାରଣ ଓ ସରକାର ମିଳିମିଶି କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିପାରିବେ

ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବିଷୟ ପ୍ରତି ଉଦ୍ବେଗ ପ୍ରକାଶ କରିଛନ୍ତି ସେ କହିଛନ୍ତି ଲୋକମାନଙ୍କର ଖାମଖିଆଲି ମନୋଭାବ ଓ କୋଭିଡ ନିୟମ ପାଳନ କ୍ଷେତ୍ରରେ ଅବହେଳା ଯୋଗୁଁ ହଠାତ୍ ସାନି କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି ଆଜି କୋଭିଡ ସଂକ୍ରାନ୍ତ ଚବିଶତମ ମନ୍ତ୍ରୀୟ ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବାରେ କେନ୍ଦ୍ର ସରକାର କଦାପି ଅବହେଳା କରିବେ ନାହିଁ

ବର୍ଭମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଛତିଶଗଡ଼ ରାଜଧାନୀ ରାୟପୁର ଜିଲ୍ଲାରେ ଆଜି ସନ୍ଧ୍ୟାରୁ ସମ୍ପର୍ଷ ଲକ୍ଡାଉନ୍ ଘୋଷଣା କରାଯାଇଛି

ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ୍ଗୁଡ଼ିକ ମଧ୍ୟ ଲକ୍ଡାଉନ୍ ସମୟରେ ବନ୍ଦ୍ ରହିବ

ସେହିପରି ଆସନ୍ତାକାଲିଠାରୁ ରାଜନନ୍ଦଗାଓଁ ଏବଂ ବେମେତାରା ଜିଲ୍ଲାରେ ଲକ୍ଡାଉନ୍ ଲାଗୁ ହେବ

ରେଲ୍ୱେ ବୋଡ଼ ଦେଶରେ ରେଳସେବା ବନ୍ଦ୍ କରିବାର କୌଣସି ଯୋଜନା ନାହିଁ ବୋଲି ରେଳବାଇ ବୋର୍ଡ଼ ଅଧ୍ୟକ୍ଷ ସୁନୀତ୍ ଶର୍ମା କହିଛନ୍ତି ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି ରେଳସେବା ବନ୍ଦ୍ କରିବାପାଇଁ ରେଳ ମନ୍ତ୍ରଣାଳୟ ନିକଟକୁ କୌଣସି ଅନୁରୋଧ ଆସି ନାହିଁ

ସକ୍ରିୟ ଥିବା ସମୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ପରିବେଶ ସଂକ୍ରାନ୍ତୀୟ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ ଡ୍ୟୁକ୍ ଅଫ୍ ଏଡ଼ିନ୍ବର୍ଗରେ ପ୍ରିନ୍ସ ଫିଲିପ୍ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟିଶ ଜନସାଧାରଣ ଏବଂ ରାଜ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି କହିଛନ୍ତି ପ୍ରିନ୍ୱ ଫିଲିପ୍ ସେନାରେ କାର୍ଯ୍ୟ କରିବା ସହ ଅଧିକାଂଶ ଜନସେବାମଳକ କାର୍ଯ୍ୟରେ ଆଗୁଆ ଥିଲେ

ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ରେ ଆକି ଖେଳାଯିବାକୁ ଥିବା ପ୍ରାରୟିକ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ମୁମ୍ୟାଇ ଇଣ୍ଡିଆନ୍ସ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍କୁ ଭେଟିବ